ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବଙ୍କୁ ଲେଖ୍ଲେ ଚିଠି

ନିର୍ଭୟା ପାଣ୍ଟିକୁ ବିନିଯୋଗ କରି ଏହା କରାଯିବ ବୋଲି କେନ୍ଦ୍ ମହିଳା ଓ ଶିଶୁ ବିକାଶ ମନ୍ତୀ ସ୍ଦୁତି ଇରାନୀ ଟ୍ୱିଟ୍ କରି କହିଛନ୍ତି

ସବୁକ ଓ ସୁନ୍ଦର କଟକ ଗତିବାରେ ସହାୟକ ହୁଅନ୍ତୁ

ଏହି ଅବସରରେ ମୁଖ୍ୟ ବିଚାରପତି ବିଶ୍ୱ ତାପାୟନକୁ ହ୍ରାସ ପାଇଁ ସାମୃହିକ ଉଦ୍ୟମ ଉପରେ ଗୁରୁତ୍ୱ ଆରୋପ କରିଥିଲେ

ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହାକୁ ଉଦ୍ଘାଟନ କରି କହିଛନ୍ତି ଏହି ହବ୍ଦ୍ୱାରା ଏସ୍ଓଜି ଯବାନ୍ଙ କାର୍ଯ୍ୟଦକ୍ଷତା ବୁଦ୍ଧି ପାଇବ

କଥିତ ଅଭିଯୁକ୍ତଙ୍କୁ ପୁଲିସ୍ ସହଯୋଗ କରୁଛି ବୋଲି ମଧ ସେ ଅଭିଯୋଗ କରିଛନ୍ତି ସ୍କିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି

ଆବଶ୍ୟକ ପଡ଼ିଲେ ବିକେପି ସହ ମିଶି ବିଧାନସଭାରେ ସରକାରଙ୍କୁ ଘେରାଉ କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି

ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାପାଇଁ ମଧ୍ଧ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏହି ନିର୍ଦ୍ଦେଶ ଦେଇଛନ୍ତି